ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିହାଳୟକୁ ପ୍ରଥମ ଓ ଭୁବନେଶ୍ୱରର କ୍ୟାପିଟାଳ୍ ହସ୍ୱିଟାଲକୁ ଦିତୀୟ ପୁରସ୍କାର ମିଳିଛି

ଏଥିରେ ଜିଲ୍ଲାସ୍ଡରରେ ବ୍ୟାପକ ସଚେତନତା ସୃଷ୍ି କରିବା ସହିତ ସାଧାରଣ ଲୋକେ କିଭଳି ସୁରୁଖୁରୁରେ ପରିବହନ ସେବା ପାଇପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି

ଏନ୍ଜିଟି ନିର୍ଦେଶ ଯାଜପୁର ଜିଲ୍ଲା କଳିଙ୍ଗନଗର ନିକଟବର୍ତ୍ତୀ ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ଅଭିଯୋଗର ମିଳିତ ତଦନ୍ତ ରିପୋର୍ଟ ଦାଖଲ ପାଇଁ କାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏନ୍କିଟି ନିର୍ଦ୍ଦେଶ ଦେଇଛନ୍ତି

ଏ ସଂପର୍କିତ ଅଭିଯୋଗରେ ସତ୍ୟତା ରହିଛି କି ନାହିଁ ସେ ନେଇ ଅନୁଧ୍ୟାନ କରାଯିବ

ଏହି ଅଧିକାରୀମାନେ ତିନି ଜିଲ୍ଲାର ମୁଖ୍ୟ ଚିକିହାଳୟ ପରିଦର୍ଶନ କରି ଦେୟମୁକ୍ତ ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିଥିଲେ

ସେଠାରୁ ସନ୍ଧ୍ୟାରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା